ଗଶତିକୁ ଯେପରି ସୁଚାରୁ ରୁପେ କରାଯାଇପାରିବ ଏଥିପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଠାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ବିତ ହୋଇଛି

ଦୂଇଟି ପର୍ଯ୍ୟାୟରେ ଏହି ଏକ୍ଷ୍ରାନ୍ସ ହେବ

ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତଶାଳୟ ପକ୍ଷରୁ ଭୁବନେଶ୍ୱରରୁ କ୍ରିଷ୍ଠାରାଜପୁରମ୍ ବେଙ୍ଗାଲୁରୁକୁ ପୁଶି ଏକ ସ୍ୱତନ୍ତ ଟ୍ରେନ୍ ଚଳାଚଳ କରିବାକୁ ବ୍ୟବସ୍ଥା ହୋଇଛି

ରାଜ୍ୟର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି